ଏସ୍ଆରସି ଚିଠି ମହାରାଷ୍ଟ ସମେତ ଅନ୍ୟ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁନଃ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି

ମାସ୍କ ସାନିଟାଇଜର ବ୍ୟବହାର ତଥା ସାମାଜିକ ଦୂରତା ରକ୍ଷା କରିବା ଉପରେ ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି

ବିଭିନ୍ ସାଂସ୍କୃତିକ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ଧ କୋଭିଡ୍ ନିୟମାବଳୀକୁ କଡାକଡି ପାଳନ ଉପରେ ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି

ସ୍କୁଲ ବନ୍ଦ କିମ୍ବା ଲକଡାଉନ ସଂପର୍କରେ ବିଶେଷ ପରିସ୍ରିତି ଆସିଲେ ଚିନ୍ତା କରାଯିବ ବର୍ଭମାନର ମାର୍ଗଦର୍ଶିକା ଅନୁଯାୟୀ ଶିକ୍ଷାନୁଷ୍ଠାନଗୁଡ଼ିକ ଚାଲିଛି

ଗତକାଲି ପ୍ରଥମ ଡୋଜ୍ ଟିକାକରଣ ଶହେ ପ୍ରତିଶତରୁ ଅଧିକ ହୋଇଛି

ସେହିପରି ଭାରତରେ ପ୍ରସ୍ତତ ଟିକା ସୁରକ୍ଷିତ ଓ ନିରାପଦ

ଏକ ଟ୍ୱିଟ୍ ବାର୍ଭାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଶାଇବାକୁ ନିବେଦନ କରିଛନ୍ତି

ପରିସ୍ତିତିର ସୁଯୋଗ ନେଇ ମାଓବାଦୀମାନେ ଖସି ପଳାଇଥିଲେ ଗୁରୁତର ଆହତ ଯବାନଙ୍କୁ ପ୍ରାଥମିକ ଚିକିହା ପରେ ହେଲିକପୂର ଯୋଗେ ରାୟପୁରକୁ ସ୍ଥାନାନ୍ତରିତ କରାଯାଇଛି